ଅନ୍ୟପକ୍ଷରେ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ହକି ବିଶ୍ୱକପ୍ର ଅନ୍ୟ ଏକ ଉଦ୍ଘାଟନୀ ସମାରୋହ ଅନୁଷ୍ଷିତ ହୋଇଯାଇଛି ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଡାକ ଟିକଟ ମଧ୍ଧ ଉନ୍କୋଚିତ ହୋଇଛି

ଏହାପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ମାଧ୍ଧମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତକ ଡ ନିହାର ରଂଜନ ମହାନ୍ତି ସ୍ଚନା ଦେଇଛନ୍ତି

ସେମାନଙ୍କ ନିକଟରୁ ଦୁଇଟି ଯନ୍ତଚାଳିତ ବୋଟ୍ ଓ ଧରାଯାଇଥିବା ମାଛ କବତ କରାଯାଇଛି

ଗିରଫ ମହ୍ୟଜୀବୀଙ୍କୁ କୋର୍ଟ ଚାଲାଶ କରାଯାଇଛି

ଫଳରେ ଏହି ରାସ୍ତାରେ କିଛିସମୟ ପାଇଁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା

ବନ୍ଦର ପ୍ରଭାବରେ ସୋହେଲାର ସମସ୍ତ ଦୋକାନ ବଜାର ବନ୍ଦ ହୋଇଥିବାବେଳେ ସ୍କୁଲ କଲେଜ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ତେବେ ରାସ୍ତାରେ ଯାନବାହାନ ଚଳାଚଳକୁ ବନ୍ଦ ପାଳନରୁ ବାଦ ଦିଆଯାଇଥିବାରୁ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି

ଚାଷୀମାନେ ଏଗୁଡ଼ିକୁ ଆଧୁନିକ ଯନ୍ତପାତି ବ୍ୟବହାର କରି ଧାନ କାଟିବା ସହ ଧାନଖଳାରେ ଅମଳ କରି ସଂରକ୍ଷିତ କରି ରଖୁଛନ୍ତି

ଗତକାଲିଠାରୁ ରାକ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ବୃଦ୍ଧି ପାଇଛି ଫୁଲବାଣୀ ଏବଂ ଦାରିଙ୍ଗିବାଡ଼ିରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି